କରାଯାଇଥିବା ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ରେ କହିଛନ୍ତି

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକା ନେବାପାଇଁ ନିବେଦନ କରିଛନ୍ତି ଆକାଶବାଶୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆଗେଇ ଚାଲିଛି

ଏସବୁ ଭିତରେ ମଧ୍ୟ ସମସ୍ତେ କରୋନା ବିରୋଧୀ ମନ୍ତ୍ର 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗତବର୍ଷ ମାର୍ଚ୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ଫ୍ୟୁ ଶବ୍ଦ ଶୁଣିବାକୁ ପାଇଥିଲା ଏହା ଅନୁଶାସନର ଏକ ଅଦୂଶ୍ୟ ଉଦାହରଣ ଥିଲା ଯାହାକୁ ନେଇ ଆଗାମୀ ପିଢ଼ି ନିଣ୍ଢିତ ଭାବେ ଗର୍ବ ଅନୁଭବ କରିବ ଲୋକମାନେ ଥାଳି ବଜାଇ କରତାଳି ଦେଇ ଓ ଦୀପ ଜଳାଇ କରୋନା ଯୋଦ୍ଧାମାନଙ୍କ ପ୍ରତି କୂତଜ୍ଞତା କଣାଇବା ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ଏହା ସେହି ଯୋଦ୍ଧାମାନଙ୍କ ମନୋବଳକୁ ବହୁଗୁଣିତ କରିଥିଲା ଏହି କରୋନା ଯୋଦ୍ଧାମାନେ ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ନିରନ୍ତର ଓ ନିଃସ୍ୱାର୍ଥପର ଭାବେ କାମ କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତାର 'ଅମୃତ ମହୋହବ' ଏହା ଦର୍ଶାଉଛି ଯେ ଆମେ ନୃତନ ସଙ୍କଳ୍ପ ନେଇଥାଉ ଓ ସେଗୁଡ଼ିକୁ ହୃଦୟଙ୍ଗମ କରିଥାଉ ସମାଜର କଲ୍ୟାଣ ପାଇଁ ଦେଶର ମଙ୍ଗଳ ଓ ଉଜ୍ୱଳ ଭବିଷ୍ରତ ପାଇଁ ଏହି ସଙ୍କଳ୍ପ କାର୍ଯ୍ୟକାରୀ କରିଥାଉ ଏହି ସଙ୍କଳ୍ପ ଦେଶର ନାଗରିକମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟରେ ପାଳିତ ହୋଇଥାଏ

ଚଳିତ ମାସ ପ୍ରାରମ୍ଭରେ ମାରିଟାଇମ୍ ଇଣ୍ଡିଆ ସମିଟ୍ରେ ସେ ଏ ନେଇ ଗୁରୁତ୍ୱାରୋପ କରିଥିବା କହିଛନ୍ତି ଦୀର୍ଘ ଉଚ୍ଚତା ବିଶିଷ୍ଟ ବତୀଘର ସବୁବେଳେ ପର୍ଯ୍ୟଟକ ତଥା ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ସେ କହିଛନ୍ତି ପାରମ୍ପରିକ କୃଷି ସହିତ ନୃତନ ବିକ୍ସବ ନୃତନ ଉଦ୍ଭାବନ ଅପଶେଇବା ସହ କୃଷକମାନଙ୍କର ଆୟ ବୃଦ୍ଧି କରିବାପାଇଁ କୃଷିକ୍ଷେତ୍ରରେ ନିଯୁକ୍ତିପାଇଁ ନୃତନ ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ ସେ କହିଛନ୍ତି ଶ୍ୱେତ ବିପ୍ଲବ ସମୟରେ ଦେଶ ଏହା ଅନୁଭବ କରିଥିଲା ଏବଂ ବର୍ତ୍ତମାନ ମହୁମାଛି ଚାଷ ଏକ ସମାନ ବିକ୍ସ ଭାବେ ଉଭା ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ମହୁମାଛି ଚାଷଦ୍ୱାରା ଦେଶରେ ମଧୁ ବିପ୍ଳବ ଆରମ୍ଭ ହୋଇପାରିଛି ପଣ୍ଟିମବଙ୍ଗର ଦାର୍କିଲିଂ ସ୍ଥିତ ଗୁର୍ଦୁଙ୍ଗ୍ ଗାଁର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ତୀକ୍ଷ୍ଣ ପାର୍ବତ୍ୟାଞ୍ଚଳ ମଧ୍ୟରେ ଥିବା ଏହି ଗାଁ ଭୌଗୋଳିକ ଅସୁବିଧା ସତ୍ତ୍ୱେ ମହୁମାଛି ଚାଷ କରି ବର୍ତ୍ତମାନ ଦେଶରେ ସୁନାମ ଅର୍ଜନ କରିଚାଲିଛି ଦେଶରେ ସୁନ୍ଦରବନ ଅଞ୍ଚଳର ଜୈବିକ ମହୁର ବେଶ୍ ଚାହିଦା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

ସେହିପରି ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଚାରା ରୋପଣ କରି ମାଇକ୍ରୋ ଫରେଷ୍ଟ ସୃଷ୍ଟି କରିଥିବା ପାରାଦୀପର ଅମରେଶ ସାମନ୍ତଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ଏହିଭଳି ଅଧିକରୁ ଅଧିକ ମାଇକ୍ରୋ ଫରେଷ୍ଟ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଚ୍ଛନ୍ତି କେକେ ନାଇଟ୍ ଫ୍ଲାଇଟ୍ କେନ୍ଦ୍ରଶାସିତ ଅଞ୍ଚଳ କାନ୍ଧ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜିଠାରୁ ରାତ୍ରିକାଳୀନ ବିମାନସେବା ଆରମ୍ଭ ହେବ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଡିଜିସିଏ ରାତ୍ରିକାଳୀନ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀନଗରରେ ଥିବା ଭାରତୀୟ ବିମାନ ସେବା ପ୍ରାଧିକରଣର ନିର୍ଦ୍ଦେଶକ ସନ୍ତୋଷ ଧୋକେ କହିଛନ୍ତି ଯେ ଆଜିଠାରୁ ଶ୍ରୀନଗର ବିମାନ ବନ୍ଦରରୁ ରାତ୍ରିକାଳୀନ ବିମାନ ସେବା ଆରନ୍ଭ ହେବ ଶ୍ରୀନଗର ବିମାନ ବନ୍ଦରରୁ ଗୋ ଏୟାର ଏବଂ ଇଣ୍ଡିଗୋ ପକ୍ଷରୁ ପରୀକ୍ଷାମ୍ଭଳକ ଭାବେ ରାତ୍ରିକାଳୀନ ବିମାନ ସେବାର ଅଭ୍ୟାସ କରାଯାଇଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍କରତ୍ତରେ ଅଧିକ ବିମାନ ଚଳାଚଳ ଆରମ୍ଭ କରାଯାଉଛି ଆମ ସମ୍ଘାଦଦାତା ଜଣାଇଛନ୍ତି ଯେ ନିୟମିତ ଭାବେ ରାତ୍ରିକାଳୀନ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଜାମ୍ଗ କାଶ୍ରୀରର ଆର୍ଥିକ ଅଭିବୃଦ୍ଧି ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଏହା ସହାୟକ ହେବ

ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କ ଟିକାଦାନ କରାଯାଇଥିଲା

ହୋଲି ଦେଶର ବିଭିନ୍ନ ସ୍ଥାନରେ ଗତକାଲି ରଙ୍ଗର ପର୍ବ ହୋଲି ପାଳନ କରାଯାଇଥିବା ବେଳେ ଆଜି ଓଡ଼ିଶା ସମେତ କେତେକ ସ୍ଥାନରେ ଏହି ପର୍ବ ପାଳନ କରାଯାଉଛି ହୋଲି ବସନ୍ତ ଋତ୍ରର ଆଗମନକୁ ସ୍ବଚାଇଥାଏ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ଉତ୍ସବ ପାଳନ କରାଯାଇଥାଏ ଅନ୍ୟ ପର୍ବ ଭଳି ହୋଲି ମଧ୍ୟ ଅସତ୍ୟ ଉପରେ ସତ୍ୟର ବିଜୟକୁ ଦର୍ଶାଇଥାଏ ବୈଷ୍ଣବମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ଏହି ଦିନ ହୋଲି ଖେଳିଥିଲେ ଏହି ପର୍ବକୁ ସେମାନେ ପ୍ରେମର ପର୍ବ ଭାବେ ପାଳନ କରିଥା'ନ୍ତି ଏହି ପର୍ବ ଜାତି ଧର୍ମ ବର୍ଣ୍ଣ ବୟସ ଲିଙ୍ଗ ନିର୍ବଶେଷରେ ସମାଜର ପ୍ରତିଟି ବର୍ଗର ଲୋକଙ୍କ ମଧ୍ୟରେ ସମାନତା ଓ ଭାଇଚାରାର ବାର୍ତ୍ତା ଦେଇଥାଏ